ସନ୍ତାସବାଦର ମୁକାବିଲାପାଇଁ ଦେଶବାସୀ ଏକଜୁଟ୍ ହେବାଲାଗି ସେ ଆହ୍ବାନ ଜଣାଇଛନ୍ତି

ଏହି କାରଖାନାକୁ ଉଦ୍ଘାଟନ କରିସାରିବା ପରେ ଏକ ଜନସମାବେଶରେ ଉଦ୍ବୋଧନ ଦେଲାବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ସନ୍ତାସବାଦୀ ଓ ନକ୍କଲବାଦୀମାନଙ୍କୁ ଦମନ କରିବାରେ ଏହି ରାଇଫଲ୍ ଯବାନମାନଙ୍କୁ ଯଥେଷ୍ଟ ସାହାଯ୍ୟ କରିବ ଏହି କାରଖାନାରେ ଯୁବକମାନଙ୍କୁ ବହୁସଂଖ୍ୟାରେ ନିଯୁକ୍ତି ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରି ନାହିଁ

ପରିଶେଷରେ ଏନ୍ଡିଏ ସରକାର ସଶସ୍ତ ବାହିନୀର ଦାବି ପୂରଣ କରିବାକୁ ଯାଇ ଏହି ଅତ୍ୟାଧୁନିକ କାରଖାନା ନିର୍ମାଣ କରିବାକୁ ସ୍ଥିର କରିଥିଲେ ସେ କହିଛନ୍ତି ଯବାନ୍ମାନଙ୍କୁ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଯୋଗାଇବା ଦାବି ପ୍ରତି ପୂର୍ବ ସରକାର ଅଣଦେଖା କରିଥିଲେ କିନ୍ତୁ ଏନ୍ଡିଏ ସରକାର ଯବାନମାନଙ୍କୁ ବୁଲେଟ୍ ପ୍ରଫ୍ ଜ୍ୟାକେଟ୍ ଯୋଗାଇଛନ୍ତି କୃଷକମାନଙ୍କ ଜୀବନରେ ଉନ୍ନତି ଆଣିବାପାଇଁ ସରକାରଙ୍କ ଉଦ୍ୟମ ବିଷୟ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି ବର୍ତ୍ତମାନ ଉନ୍ନତ ବିହନ ସାର କୀଟନାଶକ ଆଦି ଯୋଗାଇ ଦିଆଯାଉଛି

ସନ୍ତାସବାଦର ମୁକାବିଲା ପାଇଁ ଏକଳୁଟ ହେବା ଦିଗରେ ବିରୋଧୀ ଦଳ ପଛଘୁଞ୍ଚା ଦେଉଥିବା ସେ ଅଭିଯୋଗ କରିଛନ୍ତି ଆଜି ବିହାରରେ ଲୋକସଭାପାଇଁ ଏନ୍ଡିଏର ପ୍ରଚାର ଅଭିଯାନ ଆରମ୍ଭ କରିବା ପରେ ପାଟନାର ଗାନ୍ଧି ମଇଦାନରେ ସଙ୍କଳ୍ପ ର୍ୟାଲିରେ ଉଦ୍ବୋଧନ ଦେଲାବେଳେ ସେ କହିଛନ୍ତି ମୋଦି ଶେଷ ହୋଇଯାଉ ବୋଲି ବିରୋଧୀ ଦଳ ଚାହୁଁଛି କିନ୍ତୁ ମିଳିତ ଭାବେ ସନ୍ତାସବାଦର ମୁକାବିଲା ପାଇଁ ଏକଜୁଟ୍ ହେବାକୁ ସେ ସେମାନଙ୍କୁ ପରାମର୍ଶ ଦେଉଛନ୍ତି ଶ୍ରୀ ମୋଦି କହିଛନ୍ତି ସଶସ୍ତ ବାହିନୀକୁ ଉତ୍କାହିତ କରିବା ପରିବର୍ତ୍ତେ ବାଲାକୋଟ୍ ବୋମା ଆକ୍ରମଣ ସଂକ୍ରାନ୍ତରେ ସରକାରଙ୍କ ପ୍ରତି ପ୍ରଶ୍ନବାଚୀ ଉଠାଇ ଶତ୍ରପକ୍ଷକୁ ଖୁସି କରିବାରେ ସେମାନେ ଲାଗିଛନ୍ତି ସେ କହିଛନ୍ତି କଂଗ୍ରେସ ଓ ଏହାର ଅଂଶୀଦାର ଦଳଗୁଡ଼ିକ ଯବାନମାନଙ୍କର ନୈତିକ ବଳ ହ୍ରାସ କରୁଛନ୍ତି ଏବଂ ଦେଶର ଶତ୍ରୁପକ୍ଷର ଉପକାର ହେଲାଭଳି ବିବୃଭିମାନ ଦେଉଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ଚୌକିଦାରକୁ ଗାଳି କରିବା ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି କିନ୍ତୁ ଚୌକିଦାର ସଦା ସତର୍କ ବୋଲି ସେ ଲୋକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ପୁଲ୍ୱାମା ସନ୍ତାସବାଦୀ ଆକ୍ରମଣରେ ଶହୀଦ୍ ଯବାନମାନଙ୍କୁ ସାଲ୍ୟୁଟ୍ ପ୍ରଦାନ କରି ଶ୍ରୀ ମୋଦି କହିଛନ୍ତି ଯବାନମାନଙ୍କ ପରିବାର ସହ ଦେଶବାସୀ ସଦାସର୍ବଦା ଅଛନ୍ତି

ସେ କହିଛନ୍ତି କେନ୍ଦ୍ର ଓ ବିହାର ସରକାର ରାଜ୍ୟର ଉନ୍ନତି ପାଇଁ ଉଦ୍ୟମ ଚଳାଇଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦିଙ୍କର ଉନ୍ନୟନ ଲକ୍ଷ୍ୟକୁ ପ୍ରଶଂସା କରି କହିଛନ୍ତି ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ଜେଡିୟୁ ବିଜେପି ମେଣ୍ଟକ୍ ବଳବତ୍ତର ରଖିଛନ୍ତି ଏଲ୍ଜେପି ସଭାପତି ତଥା କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନା କେନ୍ଦ୍ରରେ ସ୍କିର ଓ ବିକାଶମ୍ରଖୀ ସରକାର ଗଠନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟକୁ ପ୍ରଶଂସା କରିଛନ୍ତି

ସଂଘର୍ଷରେ ଜଣେ ବିକ୍ଷୋଭକାରୀ ପ୍ରାଣ ହରାଇଛି ପ୍ରତିରକ୍ଷା ବିଭାଗ ମୁଖପାତ୍ର କହିଛନ୍ତି ମୃତ ସନ୍ତାସବାଦୀମାନଙ୍କ ଶବ ସହ ଅସ୍ତ୍ରଶସ୍ତ ଓ ଗ୍ରୁଳିଗୋଳା ଠାବ କରାଯାଇଛି ସେମାନଙ୍କୁ ଏବେ ଚିହ୍ନଟ କରାଯାଉଛି ସସ୍ତାସବାଦୀମାନେ ଲୁଚି ରହିଥିବା ଖବର ପାଇଁ ନିରାପତ୍ତା ବାହିନୀ ଓ ପୁଲିସ୍ ବାହିନୀର ମିଳିତ ଟିମ୍ ହଣ୍ଡୱାରା ଅଞ୍ଚଳର ବାବାଗୁଣ୍ଡ୍ ଲାଙ୍ଗାଟେ ଅଞ୍ଚଳକୁ ଘେରାଉ କରି ଖାନତଲାସୀ ଚଳାଇଥିଲାବେଳେ ଗତ ଗୁରୁବାର ରାତିରୁ ସଂଘର୍ଷ ଆରମ୍ଭ ହୋଇଥିଲା ଆଜି ସଂଘର୍ଷ ଶେଷ ହୋଇଛି କିନ୍ତୁ ଖାନତଲାସୀ ଅଭିଯାନ ଜାରି ରହିଥିବା ଖବର ମିଳିଛି

ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଭମାନ ସ୍ୱଦେଶକୁ ଫେରିବାର ଦିନକ ପରେ ସମ୍ଝୌତା ଏକ୍ପ୍ରେସ୍ ଟ୍ରେନ୍ ପୁନଃ ଚଳାଚଳ ପାଇଁ ନିଷ୍ପଭି ନିଆଯାଇଛି ଗତ ଗୁରୁବାର ଦିନଠାରୁ ଏହି ଟ୍ରେନ୍ ଚଳାଚଳକୁ ଭାରତ ବାତିଲ୍ କରିଥିଲା ଆସନ୍ତାକାଲି ଲାହୋର୍ରୁ ଫେରନ୍ତା ଟ୍ରେନ୍ ଭାରତ ଅଭିମୁଖେ ଯାତ୍ରା କରିବ ଏହି ଟ୍ରେନ୍ ଦିଲ୍ଲୀରୁ ଅଟ୍ଟାରି ପର୍ଯ୍ୟନ୍ତ ଭାରତ ପଟେ ଚଳାଚଳ କରୁଥିଲାବେଳେ ପାକିସ୍ତାନ ପଟୁ ଲାହୋର୍ରୁ ୱାଘା ପର୍ଯ୍ୟନ୍ତ ଚଳାଚଳ କରୁଛି ୟୁଏସ୍ ଲ'ମେକରର୍ସ ପାକିସ୍ତାନ ଓ କାଶ୍ମୀରରେ କାର୍ଯ୍ୟକଳାପ ଚଳାଇଥିବା ଆମେରିକାର ଏକ ଏନ୍ଜିଓ ସଂକ୍ରାନ୍ତରେ ତଦନ୍ତ ଲୋଡ଼ି ଆମେରିକାର ଜଣେ ସାଂସଦ କଂଗ୍ରେସ ସଭାରେ ଏକ ବିଧେୟକ ଆଗତ କରିଛନ୍ତି

ଇଷ୍ଠିଆନା ପ୍ରଦେଶର ରିପବ୍ଲିକାନ୍ ପାର୍ଟିର କଂଗ୍ରେସ ସଭା ସାଂସଦ ଜିମ୍ ବ୍ୟାଙ୍କ୍ସ୍ ଏହି ପ୍ରସ୍ତାବ ଆଗତ କରିଛନ୍ତି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ବୈଦେଶିକ ସମ୍ପର୍କ କମିଟି ସଭାରେ ଏହାକୁ ଉପସ୍ଥାପନ କରାଯାଇଛି

ଆମେରିକାର ଅନ୍ତର୍ଜାତୀୟ ବିକାଶ ବୈଦେଶିକ ବିଭାଗ ଆଭ୍ୟନ୍ତରୀଣ ନିରାପତ୍ତା ବିଭାଗ ଏବଂ ଅନ୍ୟ ସଂସ୍ଥାଗୁଡ଼ିକୁ ସବୁ ପ୍ରକାର ଭାଗିଦାରିତା ବନ୍ଦ୍ କରିବାପାଇଁ ଓ ଜମାତ୍ ଇ ଇସ୍ଲାମିକ୍ ସହ ସହଭାଗିତା ଗୋଷୀଗୁଡ଼ିକୁ ପାର୍ଷି ବ୍ୟବସ୍ଥା ବନ୍ଦ୍ କରିବାପାଇଁ ପ୍ରସ୍ତାବରେ ଆହ୍ବାନ ଦିଆଯାଇଛି ମେନକା ଗାନ୍ଧି ମହିଳା ଓ ଶିଶ୍ର କଲ୍ୟାଣ ମନ୍ତ୍ରୀ ମେନକା ଗାନ୍ଧି କହିଛନ୍ତି ସରକାର ବାଳାଶ୍ରମଗ୍ରଡ଼ିକର ସିଧାସଳଖ ତଦାରଖ କରିବା ଦିଗରେ ପ୍ରୟାସ କାରି ରଖିଛନ୍ତି ରାଜ୍ୟସଭାରେ ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ ନ ହେବା ଉପରେ ସେ ଉଦ୍ବେଗ ପ୍ରକାଶ କରିଛନ୍ତି

ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କୁ ସୂଚନା ଦେଇ ଶ୍ରୀମତୀ ଗାନ୍ଧି କହିଛନ୍ତି ବର୍ଭମାନ ଜାତୀୟ ମହିଳା କମିଶନପାଇଁ ଏକ ଆଇନ ପରାମର୍ଶ ବୋର୍ଡ଼ ରହିଛି ଏବଂ ମହିଳାମାନେ ଠିକ୍ ସମୟରେ ନ୍ୟାୟ ପାଇବା ସ୍ତନିଶ୍ଚିତ ହୋଇଛି

କଳ୍ପବାସୀଙ୍କର ଏହି ଶେଷ ସ୍ନାନ ମହାପ୍ରଭ୍ତ ଶିବଙ୍କ ସହ ସିଧାସଳଖ ସମ୍ପର୍କ ଥିବାର ସ୍ୱଚନା ଦିଏ ମହାଶିବରାତ୍ରୀକୁ କ୍ୟୁର ଶୀର୍ଷ ଏବଂ ସ୍ନାନପାଇଁ ଶ୍ରେଷ୍ଠ ଦିନ ବୋଲି ଧରାଯାଏ

କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଘର ଭୁଷୁଡ଼ି ଯିବାରୁ କିମ୍ବା ସେମାନେ ଯାତ୍ରା କରୁଥିବା ଗାଡ଼ିଗୁଡ଼ିକ ସହ ଭାସିଯାଇଥିବାରୁ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି

ଆମେରିକାର ଓସେନ୍ ଇନିଫିନିଟି କମ୍ପାନୀ ପକ୍ଷରୁ ଗତବର୍ଷ ମେ ମାସରେ ଶେଷ ହୋଇଥିବା ଅନୁସନ୍ଧାନ ସଂକ୍ରାନ୍ତରେ କୌଣସି ସଠିକ୍ ଜବାବ୍ ଦେଇ ନାହିଁ ଦକ୍ଷିଣ ଭାରତ ମହାସାଗରରେ ନିଖୋଜ ବିମାନକୁ ଖୋଜାଖାଜି ଶେଷ ହୋଇଥିଲାବେଳେ ବିମାନଯାତ୍ରୀମାନଙ୍କ ପରିବାର ସଦସ୍ୟମାନେ ଆଜି କୁଆଲାଲମ୍ପୁରଠାରେ ପଞ୍ଚମ ବାର୍ଷିକୀ ପାଳନ କରିଛନ୍ତି ଏହି ଉହବରେ ଓସେନ୍ ଇନିଫିନିଟି ପକ୍ଷରୁ ଜାରି ଏକ ଭିଡ଼ିଓ ଚିତ୍ରରେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଲିଭର୍ ପୂଙ୍କେଟ୍ କହିଛନ୍ତି ଗତବର୍ଷ ମିଳିଥିବା ଉତ୍ତମମାନର କାରିଗରୀ ବିଦ୍ୟା ସହାୟତାରେ କମ୍ପାନୀ ପୁଣି ଅନୁସନ୍ଧାନ ଆରମ୍ଭ କରିବ ବୋଲି ଆଶା କରାଯାଉଛି

ଏହି ବିଜୟକୁ ସେ ଭାରତୀୟ ବିମାନ ବାହିନୀର ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ତ୍ମାନ୍ଙ୍କୁ ଉତ୍ସର୍ଗ କରିଛନ୍ତି ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ପୁନିଆ କହିଛନ୍ତି ଅଭିନନ୍ଦନଙ୍କୁ ଭେଟି ତାଙ୍କ ସହ କରମର୍ଦ୍ଦନ କରିବାକୁ ତାଙ୍କର ଇଚ୍ଛା ରହିଛି

ଗତକାଲି ସେମିଫାଇନାଲ୍ରେ ଫୋଗତ୍ ବିଶ୍ୱ ଚାମ୍ପିୟନ୍ସିପ୍ରେ ରୌପ୍ୟପଦକ ବିଜେତା ସାରା ହିଲ୍ଦେବ୍ରାଣ୍ଡ୍ଙ୍କୁ ହରାଇ ଫାଇନାଲ୍କୁ ଉଠିଛନ୍ତି କ୍ରିକେଟ୍ ଭାରତୀୟ ମହିଳା କ୍ରିକେଟ୍ ଦଳ ଆସନ୍ତାକାଲି ଗୌହାଟୀଠାରେ ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଟ୍ୱେ୍ଣ୍ଟି ଟ୍ୱେଣ୍ଟି ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳିବ

ଗୋଇଠିରେ ଆଘାତ ଯୋଗୁଁ ହର୍ମନ୍ପ୍ରୀତ୍ କୌରଙ୍କ ଅନୁପସ୍ଥିତିରେ ସ୍କୃତି ମାନ୍ଧନା ଦଳର ଅଧିନାୟକ ହେବେ